ରାଜ୍ୟପାଳ ମୃଦୁଳା ସିହ୍ନା ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଗୋଆ ବିଧାନସଭା ଉପବାଚସ୍କତି ମାଇକେଲ୍ ଲୋବୋ ମନ୍ତ୍ରୀ ଭାବେ ଶପଥ ନେବାପରେ ଉପବାଚସ୍କତି ପଦର୍ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ପଲିଟିକାଲ୍ କ୍ରାଇସିସ୍ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ସ୍ପଷ୍ଟି ହୋଇଥିବାବେଳେ ବିଜେପି ରାଜ୍ୟଶାଖା ସଭାପତି ବିଏସ୍ ୟେଦିୟୁରାପ୍ସା କହିଚ୍ଚନ୍ତି ସୋମବାର ଦିନ ଆସ୍ଥାସ୍ଚଚକ ଭୋଟ୍ ପ୍ରସ୍ତାବ ଆଗତ ପାଇଁ ସେମାନେ ଗୁରୁତ୍ୱ ଦେବେ

ସେମାନେ ନାସିକ୍ରେ ପହଞ୍ଚବା ମାତ୍ରେ ଯୁବ କଂଗ୍ରେସ କର୍ମୀମାନେ ଫେରିଯାଅ ସ୍କୋଗାନ ସହିତ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

କର୍ଷାଟକ ବାଚସ୍କତି କେଆର୍ ରମେଶ କୁମାରଙ୍କୁ ବେଙ୍ଗାଲ୍ରରେ ସାକ୍ଷାତ୍ କରିବା ପରେ ସେମାନେ ମୁମ୍ୟାଇ ହୋଟେଲ୍କୁ ଫେରିଆସିଥିଲେ ବାଚସ୍କତିଙ୍କୁ ସାକ୍ଷାତ୍ କରି ଇସ୍ତଫା ପତ୍ର ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ

ଜେନେରାଲ୍ ରାବତ୍ କହିଛନ୍ତି ଯେକୌଣସି ସନ୍ତାସବାଦୀ କାର୍ଯ୍ୟକଳାପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ସେ କହିଛନ୍ତି ଭାରତୀୟ ସଶସ୍ତ ବାହିନୀ ଯବାନମାନେ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ଓ ଦେଶର ସୀମାକୁ ସୁରକ୍ଷା ଦେବାକୁ ସଦା ପ୍ରସ୍ତୁତ ରହିଛନ୍ତି ସେନାବାହିନୀ ମୁଖ୍ୟ କହିଛନ୍ତି ଗତ କିଛି ସମୟ ଧରି ୟୁଦ୍ଧକୌଶଳରେ ପରିବର୍ତ୍ତନ ଯୋଗୁଁ ଭାରତୀୟ ସେନାବାହିନୀକୁ ଭବିଷ୍ୟତର ବିବାଦଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ

ନୂଆ ନୂଆ ଜ୍ଞାନକୌଶଳ ଓ ବିଜ୍ଞାନର ବିକାଶ ବିଷୟକୁ ଉଲ୍ଲେଖ କରି ଜେନେରାଲ୍ ରାବତ୍ କହିଛନ୍ତି ସାଇବର୍ ଓ ମହାକାଶ କ୍ଷେତ୍ରରେ ବିକାଶ ଯୁଦ୍ଧକ୍ଷେତ୍ରରେ ପରିବର୍ତ୍ତନ ଆଣିଦେଇଛି ଓ ସେନାବାହିନୀକୁ ଏଭଳି ବାସ୍ତବିକତାଗୁଡ଼ିକୁ ବିଚାରକୁ ନେବାକୁ ପଡ଼ିବ ସେ କହିଛନ୍ତି ଭବିଷ୍ୟତର ଯୁଦ୍ଧଗୁଡ଼ିକ ଅଧିକ ଭୟାବହ ହେବ ଓ ସେଗୁଡ଼ିକର ପରିଣାମ ବିଷୟରେ କିଛି କହିହେବ ନାହିଁ ସେ ଦୃଷ୍ଟିରୁ ସେନାବାହିନୀର ରଣକୌଶଳ ସୁପରିକ୍ଷିତ ଓ ସମନ୍ଧିତ ହେବା ଉଚିତ ପ୍ରେସିଡେଣ୍ଟ ଧନୀ ଲୋକମାନଙ୍କ ଭଳି ଗରିବ ଲୋକମାନେ ଯେପରି ନ୍ୟାୟ ପାଇପାରିବେ ସେଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନ୍ୟାୟିକ ଷେତ୍ରର ପେସାଦାରମାନଙ୍କୁ କହିଛନ୍ତି ତାମିଲ୍ନାଡୁର ଡକ୍କର ଆମ୍ବଦ୍କର ଆଇନ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜଣେ ଧନୀ ଲୋକଙ୍କ ଭଳି ଗରିବ ଲୋକମାନେ ଯଦି ନ୍ୟାୟ ପାଇ ନ ପାରନ୍ତି ତାହାହେଲେ ଏହା ଏକ ସାଧାରଣତନ୍ତ୍ର ପାଇଁ ହାସ୍ୟାସ୍କଦ ବିଷୟ ହେବ ବିଚାରପତି ଓକିଲ ଓ ଅଦାଲତର ଅଫିସରମାନଙ୍କ ସମେତ ଆଇନର ସଠିକ୍ କାର୍ଯ୍ୟକାରିତାକୁ ନିଣ୍ଢିତ କରିବାକ୍ ସେ ଆହ୍ବାନ ଦେଇଛନ୍ତି ନାଇଡ଼ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦଳିତ ଓ ଅବହେଳିତମାନଙ୍କ ସମସ୍ୟାର ସମାଧାନ ହେବାଭଳି ଏକ ଶିକ୍ଷା ବ୍ୟବସ୍ଥାର ପ୍ରଣୟନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମହୀଶ୍ଚରଠାରେ କାତୀୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦର ଆଞ୍ଚଳିକ ଶିକ୍ଷାନୁଷ୍ଠାନଠାରେ ଡକ୍ଟର ଏସ୍ ରାଧାକ୍ରିଷ୍ଣନ୍ ଅଡିଟୋରିୟମ୍ର ଭିଭିପ୍ରସ୍ତର ସ୍ଥାପନ କରିବା ଅବସରରେ ସେ ଏହା କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି କାତୀୟ ଶିକ୍ଷାନୀତି ଚିଠାରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ସେମାନଙ୍କୁ ଅଧିକ କାର୍ଯ୍ୟକ୍ଷମ କରାଇବା ଓ ନ୍ତ୍ରଆ ନୃଆ ପଦ୍ଧତି ସହ ଜଡ଼ିତ କରାଇବାର ଲକ୍ଷ୍ୟ ରହିଛି

ରେନ୍ସ ଉତ୍ତର ପ୍ରଦେଶର ବିଭିନ୍ନ ଭାଗରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଘର ଭୁଷୁଡ଼ିବା ବିଦ୍ୟୁତ୍ ତାର ଛିଣ୍ଡିବା ଗଛ ଓ ବିଦ୍ୟୁତ୍ ଖୁଙ୍କ ଉପୁଡ଼ିବା ଓ ପାଣି କମିବା ଭଳି ଘଟଣାଗୁଡ଼ିକ ବିଷୟରେ ଖବରମାନ ଆସି ପହଞ୍ଚୁଛି ରାଜ୍ୟର ପୂର୍ବଭାଗ ଭୀଷଣ ବର୍ଷା ଯୋଗୁଁ ବ୍ୟାପକ ର୍ପେ କ୍ଷତିଗ୍ରସ୍ତ ହୋଇଛି ଆସାମରେ ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାର୍ ସଡ଼କ ଧାନକ୍ଷେତ୍ର ଓ ଆବାସିକ ଅଞ୍ଚଳ ଜଳମଗୁ ହୋଇଛି

ଜାତୀୟ ଅଭୟାରଣ୍ୟ ଓ ବନ୍ୟକନ୍ତୁ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ମଧ୍ୟ ଜଳମଗୁ ହୋଇଛି ଅରୁଣାଚଳ ପ୍ରଦେଶରେ ଲଗାଶ ବର୍ଷା ହୋଇ ଭ୍ ସ୍କଳନ ଓ ହଠାତ୍ ବନ୍ୟା ଆସିବାରୁ ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ସହ ବାସଗୃହ ଜଳଯୋଗାଣ ପାଇପ୍ ଲାଇନ୍ ପୋଲ ଓ ଧାନକ୍ଷେତଗୁଡ଼ିକର ବ୍ୟାପକ କ୍ଷତି ଘଟିଛି

ଟିଷ୍ଟା କରାଲା ଜଳଧକା ଓ ସେଗୁଡ଼ିକର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି ସିଲିଗୁଡ଼ିରୁ ଦାର୍କିଲିଂ ପାର୍ବତ୍ୟାଞ୍ଚଳ ଓ ସକ୍କିମ୍କୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଅନେକ ସ୍ଥାନରେ ଭୂସ୍କଳନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ବନ୍ୟାରେ ତରାଇ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି

ଆଲୋଚନାର ମୁଖ୍ୟ ବିଷୟ ମଧ୍ୟରେ କିରୋ ପଏଣ୍ଟ୍ଠାରେ ଯୋଗାଯୋଗ ଓ ସ୍ୱତନ୍ତ୍ର ଉତ୍ସବ ସମୟରେ କେତେ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ଅନୁମତି ମିଳିବ ତାହା ସ୍ଥାନ ପାଇବ ଖବର ଅନୁସାରେ ଭାରତ ନିରାପତ୍ତା ପ୍ରସଙ୍ଗକୁ ନେଇ ତା'ର ଉଦ୍ବେଗ ବିଷୟରେ ଜଣାଇବ ପ୍ରକନ୍ଧ ପାଇଁ ପାକିସ୍ତାନଦ୍ୱାରା ଗଠିତ କମିଟିରେ ଜଣେ ପ୍ରମୁଖ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀକୁ ସାମିଲ୍ କରାଯାଇଥିବା ବିଷୟରେ ପୂର୍ବରୁ ଭାରତ ଦୃଢ଼ ପ୍ରତିବାଦ କରିଥିଲା

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ସୋମାଲିଆର କିଛି ପ୍ରଖ୍ୟାତ ରାଜନୈତିକ ନେତା ଓ ବିଦେଶୀ ନାଗରିକ ଅଛନ୍ତି

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ସୋମାଲିଆ କାନାଡ଼ା ସାମ୍ଭାଦିକ ହୋଡାନ୍ ନାଲାୟେ ଅଛନ୍ତି ବିବିସିର ଖବର ଅନୁସାରେ ଆଞ୍ଚଳିକ ରାଜନୀତିଜ୍ଞ ଓ ବିଭିନ୍ନ ସମ୍ପ୍ରଦାୟର ବରିଷ୍ଣ ନେତ୍ବୃନ୍ଦ ଆଗାମୀ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରୁଥିବା ସମୟରେ ସେହି ହୋଟେଲ୍ ଉପରେ ଆକ୍ରମଣ ହୋଇଥିଲା ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଜଣେ ରଜାନୈତିକ ନେତାଙ୍କର ମଧ୍ୟ ମୃତ୍ୟୁ ଘଟିଛି

ସର୍ବଶେଷ ଖବର ମିଳିବାବେଳକ୍ ସେଠାରେ ଗ୍ରଳି ବିନିମୟ ଜାରି ରହିଥିଲା